ସୁନ୍ଦରଗଡ଼ ସଂସଦୀୟ କେତ୍ର ପାଇଁ କେନ୍ଦରମନ୍ତୀ ଜୁଏଲ୍ ଓରାମ ଏବଂ ବିଜେପୁର ଓ ହିଞ୍ଞଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଭୁବନେଶ୍ୱରରେ ପ୍ରଧାନମନ୍ତୀ ଏୟାରପୋର୍ଟରୁ ଏକ ରୋଡ୍ ଶୋ'ରେ ବାହାରି ବରମୁଣ୍ଡା ପଡିଆ ପର୍ଯ୍ୟନ୍ତ ଯିବେ ସେଠାରେ ଏକ ବିଶାଳ ସାଧାରଣ ସଭାରେ ପ୍ରଧାନମନ୍ତୀ ଉଦ୍ବୋଧନ ଦେବେ ପ୍ରଧାନମନ୍ତୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ରା ଗ୍ରହଣ କରାଯାଇଛି

ଦୀର୍ଘ ଦିନ ଧରି ଅପେକ୍ଷା କରିବା ସହ ଚିଠି ଲେଖ୍ବା ପରେ ମଧ୍ଧ ଏହାର କୌଣସି ସୁଫଳ ମିଳିନାହିଁ

କେନ୍ଦର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କଲେ ମଧ୍ଧ ମୁଁ ଥିବା ଯାଏ ଏହି ଯୋଜନାକୁ ବନ୍ଦ କରିପାରିବେ ନାହିଁ ଜଣେ ବି ଚାଷୀ ଏଥିର୍ ବଞ୍ଚତ ହେବେ ନାହିଁ ବୋଲି ସେ କହିଛନ୍ତି କୋଶଳ ଭାଷାକ୍ ସ୍ୱୀକ୍ତି ଦେବା ପାଇଁ କେନ୍ତ୍ରକୁ ନିକଟରେ ଅବଗତ କରାଯାଇଥିଲା ମାତ୍ର ଏଥିରେ କେନ୍ଦ ନୀରବ ରହିଥିଲା ଏବେ ଭୋଟ ପାଇଁ କେନ୍ଦ୍ରମନ୍ତୀମାନେ ଓଡିଶା ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ରାକ୍ୟର ବିକାଶ ହେଲେ ଦେଶର ବିକାଶ ଅଧିକ ତ୍ୱରାନ୍ୱିତ ହୋଇପାରିବ ଏହି ଧାରାକ୍ ବଜାୟ ରଖିବାକୁ ହେଲେ ପ୍ରଧାନମନ୍ତୀ ଭାବେ ନରେନ୍ଦ୍ର ମୋଦିଙ୍ଙୁ ପୁଶି ଥରେ ବିଜୟୀ କରିବାକୁ ହେବ